ସେହିଦିନ ଲ୍ୟାଣ୍ଡର ଦକ୍ଷିଣ ମେରୁରେ ପହଞ୍ଚବା ଆଶା କରାଯାଉଛି ଏହି ଅଭିଯାନ ଦ୍ୱାରା ଚନ୍ଦ୍ରପୂଷ୍ଠର ପ୍ରାକୃତିକ ବିଶେଷତ୍ୱ ଖଣିଜ ସମ୍ପଦ ରାସାୟନିକ ସଂରଚନା ଏବଂ ଅନ୍ୟାନ୍ୟ ବିଷୟରେ ବିସ୍ତୃତ ଭାବେ ତଥ୍ୟ ଆହରଣ କରାଯାଇ ପାରିବ ଜେକେ ଟ୍ରାଇ କଲର୍ ଜାନ୍ମୁ କାଶ୍ମୀରର ପ୍ରତ୍ୟେକ ପଞ୍ଚାୟତରେ ଆସନ୍ତାକାଲି ସ୍ୱାଧୀନତା ଦିବସ ଅବସରରେ କାତୀୟ ପତାକା ଉତ୍ତୋଳନ କରିବା ଲାଗି ସଂପୃକ୍ତ ସରପଞ୍ଚମାନଙ୍କୁ ନିର୍ଦ୍ଦେଶ ଦେବାକୁ ରାଜ୍ୟପାଳ ସତ୍ୟପାଲ ମଲିକ ରାଜ୍ୟର ସମସ୍ତ ଉପାୟୁକ୍ତଙ୍କୁ କହିଛନ୍ତି ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ରାଜ୍ୟର ପ୍ରତି କିଲ୍ଲାରେ ସ୍ୱାଧୀନତା ଦିବସ ଅବସରରେ କରାଯାଇଥିବା ସଂପୂର୍ଣ୍ଣ ପୋଷାକ ସହ ଅଭ୍ୟାସ ଏବଂ ସ୍ୱାଧୀନତା ଦିବସ ଯେପରି ରାଜ୍ୟବ୍ୟାପି ସୁରୁଖୁରୁରେ ପାଳନ କରାଯାଇପାରିବ ସେଥିଲାଗି ନିଆଯାଇଥିବା ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା ସଂପର୍କରେ ରାଜ୍ୟପାଳଙ୍କୁ ଅବଗତ କରାଯାଇଛି ଗତକାଲି ରାଜଭବନରେ ଅନୁଷ୍ଠିତ ଏକ ବୈଠକରେ ରାଜ୍ୟପାଳ ରାଜ୍ୟର ସ୍ତରକ୍ଷା ଆଇନ ଶୃଙ୍ଖଳା ଓ ମୌଳିକ ସେବା ଆଦି ସଫପର୍କରେ ସମୀକ୍ଷା କରିଛନ୍ତି ରାଜ୍ୟପାଳଙ୍କ ପରାମର୍ଶଦାତା ମଣ୍ଡଳୀ କେବିଜୟ କ୍ରମାର କେକେ ଶର୍ମା କେ ସ୍କନ୍ଦନ ଫାର୍କ୍ ଖାନ୍ ଏବଂ ମ୍ରଖ୍ୟ ଶାସନ ସଚିବ ବିଭିଆର୍ ସୁବ୍ରମଣ୍ୟମ୍ ଏହି ବୈଠକରେ ଅଂଶଗ୍ରହଣ କରିଥିଲେ ବୈଠକରୁ ମିଳିଥିବା ସ୍ୱଚନା ଅନୁଯାୟୀ ରାଜ୍ୟରେ ଉପଲବ୍ଧ ଡାକ୍ତରୀ ସେବା ସୁନିଶ୍ଚିତ କରାଯିବା ସହ ବିନା କୌଣସି ବାଧାରେ ଲୋକଙ୍କୁ ଏହି ସେବା ଯୋଗାଇ ଦିଆଯିବା ସଂପର୍କରେ ମଧ୍ୟ ରାଜ୍ୟପାଳଙ୍କୁ ଅବଗତ କରାଯାଇଛି

ସ୍ଥାନୀୟ ପ୍ରଶାସନଗୁଡ଼ିକ ପରିସ୍ଥିତି ଉପରେ ତୀକ୍ଷ୍ଣ ଦୂଷ୍ଟି ରଖିଛନ୍ତି ଏବଂ ଅନେକ ସ୍ଥାନରେ ପରିସ୍ଥିତିକୁ ଦୃଷ୍ଟିରେ ରଖି ପର୍ଯ୍ୟାୟକ୍ରମେ କଟକଣା କୋହଳ କରାଯାଉଛି ବୋଲି ଶ୍ରୀ କାନ୍ସଲ କହିଛନ୍ତି

ଗତକାଲି ଜାଞ୍ଚୁକାଶ୍ମୀରଠାରେ ଏକ ସାମ୍ଭାଦିକ ସମ୍ମିଳନୀରେ ରାଜ୍ୟ ଶିଳ୍ପ ବିଭାଗର ପ୍ରମୁଖ ସଚିବ ନବୀନ ଚୌଧୁରୀ ଏହା କହିଛନ୍ତି ପ୍ରଥମଥର ପାଇଁ ଆୟୋଜିତ ହେଉଥିବା ଏହି ବୈଠକରେ ଜାମ୍ମୁକାଶ୍ମୀରର ସାମର୍ଥ୍ୟ କ୍ଷମତା ଓ ଯୋଜନା ଆଦି ପ୍ରଦର୍ଶିତ କରିବାର ସୁଯୋଗ ମିଳିବ ଶ୍ରୀ ଚୌଧୁରୀ ପୁଣି କହିଚ୍ଚନ୍ତି ଏହି ବୈଠକ ରାଜ୍ୟରେ ନିବେଶ କରିବା ଲାଗି ସେଠାରେ ଉପଲବ୍ଧ ଏକ ଭୟମୁକ୍ତ ବାତାବରଣ ତଥା ଅନ୍ୟାନ୍ୟ ସୁବିଧା ସୁଯୋଗ ସଫପର୍କରେ ବାହାରର ନିବେଶକଙ୍କୁ ଅବଗତ କରାଇବା ଲାଗି ଅବସର ପ୍ରଦାନ କରିବ

ତେଲଙ୍ଗାନାର ବିଜେପି ରାଜ୍ୟ ସଭାପତି କେଏଲ୍ ଲକ୍ଷ୍ମଣଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଏହି ଘଟଣା ସଂପର୍କରେ ରାଷ୍ଟ୍ରପତି ଏବଂ କେନ୍ଦ୍ରମନ୍ତ୍ରୀ ଅମିତ ଶାହାଙ୍କୁ ଅବଗତ କରାଇଛନ୍ତି

ଏହି ତ୍ରଟିପୂର୍ଣ୍ଣ ପରୀକ୍ଷା ବ୍ୟବସ୍ଥାକୁ ନେଇ ସାରା ରାଜ୍ୟରେ ଛାତ୍ରଛାତ୍ରୀ ଏବଂ ଅଭିଭାବକମାନଙ୍କ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା

ଏହା ମଧ୍ୟ ଏଫ୍ଏମ୍ ଗୋଲ୍ଡ ଏଫ୍ଏମ୍ ରେନ୍ବୋ ରାଜଧାନୀ ଇନ୍ଦ୍ରପ୍ରସ୍ଥ ଚ୍ୟାନେଲ୍ ଏବଂ ଆକାଶବାଣୀର ଅତିରିକ୍ତ ଫ୍ରିକ୍ୱେନ୍ସି ମାଧ୍ୟମରେ ଶୁଣାଯାଇ ପାରିବ

ଏହି ବହୁମୁଖୀ ରଙ୍ଗ ବିଶିଷ୍ଟ ଆଲୋକ ବ୍ୟବସ୍ଥା ସଂସଦ ଭବନକୁ ଏକ ଭିନ୍ନ ଓ ଅନନ୍ୟ ରଙ୍ଗ ପ୍ରଦାନ କରିବ ପୂର୍ବରୁ ଏଭଳି ଆଲୋକ ବ୍ୟବସ୍ଥା ନର୍ଥ ଓ ସାଉଥ୍ ବ୍ଲକରେ କରାଯାଇଥିଲା ବର୍ଷସାରା ଏହି ଆଲୋକବ୍ୟବସ୍ଥା ସଂସଦ ଭବନକୁ ଅତି ସୁନ୍ଦର ଭାବେ ଉଦ୍ଭାସିତ କରିବ ରାହୁଲ ପିଏମ୍ କଂଗ୍ରେସ ନେତା ରାହୁଳ ଗାନ୍ଧି କେରଳର ବନ୍ୟା ପ୍ରଭାବିତ ୟାଏନାଡ ଜିଲ୍ଲାରେ ଆଗୁଆ ବନ୍ୟା ସତର୍କତା ସୂଚନା ବ୍ୟବସ୍ଥା ସ୍ଥାପନ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପତ୍ର ଲେଖିଛନ୍ତି ଭୂସ୍ଖଳନକୁ ପ୍ରତିରୋଧ କରିପାରୁଥିବା ସ୍ୱତନ୍ତ୍ର ଧରଣର ବନ୍ୟା ଆଶ୍ରୟସ୍ଥଳ ସ୍ଥାପନ ସହ ସେଠାରେ ଯୋଗାଯୋଗ ବ୍ୟବସ୍ଥା ଉପଲହ କରାଇବାକୁ ପତ୍ରରେ ଉଲ୍ଲେଖ କରିଛନ୍ତି ସେଠାକାର ଲୋକମାନଙ୍କ ଜୀବନ ଜୀବିକାକୁ ସୁନିଶ୍ଚିତ କରିବା ପାଇଁ ଏକ ଦୀର୍ଘସୂତ୍ରୀ କାର୍ଯ୍ୟକ୍ରମ ଓ କାର୍ଯ୍ୟାନ୍ୱୟନ ଯୋଜନା ପ୍ରସ୍ତୁତ କରିବାକୁ ଶ୍ରୀ ଗାନ୍ଧି ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ସିଜେଆଇ ସିବିଆଇ ଭାରତର ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ କହିଛନ୍ତି ଯେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ସିବିଆଇକୁ କଣ୍ଟ୍ରୋଲର ଆଣ୍ଡ୍ ଅଡିଟର ଜେନେରାଲ୍ଙ୍କ ଭଳି ସମାନ ବୈଧାନିକ ଗୁରୁତ୍ୱ ଦେବା ଉଚିତ ନୂଆଦଲ୍ଲୀଠାରେ ଆୟୋଜିତ ଡିପି କୋହଲି ସ୍କୁତି ବକ୍ତୃତା କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେଇ ସେ ଏହି ମତ ପୋଷଣ କରିଛନ୍ତି ବିଚାରପତି ଗୋଗୋଇ କହିଛନ୍ତି ସିବିଆଇ ହେଉଛି ଦେଶର ମୁଖ୍ୟ ସଂଘୀୟ ତଦନ୍ତକାରୀ ସଂସ୍ଥା ଏବଂ ଗତ ପଚାଶବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ଏହି ସଂସ୍ଥା ନିଜ କର୍ତ୍ତବ୍ୟକୁ ସମ୍ମାନର ସହ ସୂଚାରୁ ରୂପେ ସମ୍ପନ୍ନ କରି ଆସୁଛି

ତେବେ ମୁଦ୍ରାସ୍କୀତି ହାରକୁ ଚାରି ପ୍ରତିଶତ ମଧ୍ୟରେ ସୀମିତ ରଖିବା ଲାଗି ସରକାର ଭାରତୀୟ ରିଜର୍ଭ ବ୍ୟାଙ୍କକୁ ନିର୍ଦ୍ଦେଶ ଦେଇଥିବା ଜଣାଯାଇଛି

ଏହି ଅବସରରେ ସେଠାରେ ବିଜେପି ସାଧାରଣ ସମ୍ପାଦକ ରାମମାଧବ ଉପସ୍ଥିତ ଥିଲେ ବରିଷ୍ଣ ଏସ୍ଡିଏଫ୍ ନେତା ଦୋର୍ଜୀ ଶେରିଙ୍ଗ୍ ଲେପ୍ଚା କହିଛନ୍ତି ରାଜ୍ୟର ବିକାଶ ପାଇଁ ସେମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ କାର୍ଯ୍ୟ କରିବାକ୍ ଚାହାନ୍ତି କ୍ରିକେଟ୍ ଭାରତ ଓ ଓ୍ୱେଷ୍ଟଇଣ୍ଡିଜ୍ ମଧ୍ୟରେ ତୃତୀୟ ତଥା ଚୃଡ଼ାନ୍ତ ଦିନିକିଆ ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍ ଆଜି ପୋର୍ଟ ଅଫ୍ ସ୍କେନ୍ରେ ଖେଳାଯିବ

ଏହା ମଧ୍ୟ ରାଜଧାନୀ ଏବଂ ଏଫ୍ଏମ୍ ରେନ୍ବୋ ନେଟ୍ୱାର୍କରେ ଶୁଣାଯାଇ ପାରିବ